ଇଣ୍ଡିଆ ପାକ୍ ଭାରତୀୟ ସାମରିକ ପ୍ରତିଷ୍ଠାନ ଉପରେ ପାକିସ୍ତାନ ପକ୍ଷରୁ ହୋଇଥିବା ଏକ ଆକ୍ରମଣ ଉଦ୍ୟମକୁ ଭାରତ ବିଫଳ କରିବା ସହ ପାକିସ୍ତାନର ଯୁଦ୍ଧ ବିମାନକୁ ଖସାଇ ଦେଇଛି ନୂଆଦିଲ୍ଲୀଠାରେ ସାମ୍ବାଦିକମାନଙ୍କୁ ଏ ସଂପର୍କରେ ସ୍ବଚନା ଦେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ଭାରତୀୟ ଆକ୍ରମଣ ପରେ ପରେ ପାକିସ୍ତାନ ପକ୍ଷରୁ ଏହାର ବିମାନ ବାହିନୀ ଦ୍ୱାରା ପ୍ରତିଆକ୍ରମଣ ହୋଇଥିଲା ତେବେ ଭାରତୀୟ ପ୍ରତିରକ୍ଷା ବାହିନୀ ସତର୍କ ରହିଥିବାରୁ ଏହାକୁ ସହଜରେ ପ୍ରତିହତ କରାଯାଇଥିଲା

ଏହି ଘଟଣା ପରେ ପରେ ନୂଆଦିଲ୍ଲୀରେ ଥିବା ପାକିସ୍ତାନର କାର୍ଯ୍ୟକାରୀ ଉଚ୍ଚଆୟୁକ୍ତଙ୍କୁ ଭାରତ ଡକାଇ ପାକିସ୍ତାନ ହେପାଜତରେ ଥିବା ଭାରତୀୟ ବୈମାନିକଙ୍କ ନିରାପଦରେ ଫେରାଇ ଦେବାକୁ ଦାବି କରିଛି ବୈଦେଶିକ ମନ୍ତ୍ରଶାଳୟ ପକ୍ଷରୁ କୁହାଯାଇଛି ଯେ ସଂପୃକ୍ତ ବୈମାନିକଙ୍କର ଯେପରି କୌଣସି କ୍ଷତି ନ ହୁଏ ଏବଂ ତାଙ୍କୁ ଯେତେଶୀଘ୍ର ନିରାପଦରେ ହସ୍ତାନ୍ତର କରାଯାଏ ପାକିସ୍ତାନ ତାହା ନିଶ୍ଚିତ କରିବା ଉଚିତ ଅତର୍କିତ ଭାବେ ଭାରତୀୟ ସାମରିକ ଘାଟି ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ପାକିସ୍ତାନ ଆକ୍ରମଣ କରିବା ଓ ଏହାର ଯୁଦ୍ଧବିମାନଗୁଡ଼ିକ ବାୟୁସୀମା ଉଲ୍ଲୁଘନ କରିବା ଘଟଣାକୁ ନୂଆଦିଲ୍ଲୀ ପକ୍ଷରୁ ଦୃଢ଼ ପ୍ରତିବାଦ କରାଯାଇଛି

ଶ୍ରୀନଗରରେ ଦୋକାନ ବଜାର ବ୍ୟବସାୟ ପ୍ରତିଷ୍ଠାନ ଏବଂ ଘରୋଇ କାର୍ଯ୍ୟାଳୟ ଆଦି ବନ୍ଦ ରହିବା ସହ ଲୋକମାନେ ଘରେ ରହିଥିଲେ ଶ୍ରୀନଗର ବନୀହାଲ୍ ଏବଂ ବାରାମୂଲା ବନୀହାଲ ସେକ୍ନନରେ ରେଳ ଚଳାଚଳକୁ ବାତିଲ କରାଯାଇଥିଲା ଶାନ୍ତିଶୃଙ୍ଖଳା ରକ୍ଷା କରିବା ଲାଗି ବିଭିନ୍ନ ସ୍ଥାନରେ ପୁଲିସ୍ ଓ ସିଆର୍ପିଏଫ୍ ଯବାନଙ୍କୁ ମୁତୟନ କରାଯାଇଥିଲା

ମେରା ବୁଥ୍ ସବ୍ସେ ମଜବୁତ୍ କାର୍ଯ୍ୟକ୍ରମ ଅଧୀନରେ ଏହା ଅନୁଷ୍ଠିତ ହେବ ଆସନ୍ତା ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ବିଶ୍ୱର ସବୁଠାରୁ ବଡ଼ ଭିଡ଼ିଓ କନ୍ଫରେନ୍ସିଂ ହେବ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି

ଏହି ଜୋନ୍ ଅଧୀନରେ ସମଗ୍ର ଆନ୍ଧ୍ରପ୍ରଦେଶର ଅଞ୍ଚଳ ଅନ୍ତର୍ଭୁକ୍ତ ହେବ ପୂର୍ବତଟ ରେଳପଥକୁ ବିଭାଜିତ କରି ଏହି ନୂଆ ରେଳ ଜୋନ୍ ଗଠନ କରାଯାଇଛି ଏଥିରେ ଗୁର୍ଷକଲ୍ ଗୁଣ୍ଟୁର୍ ଓ ବିଜୟୱାଡ଼ା ଡିଭିଜନକୁ ଅନ୍ତର୍ଭୁକ୍ତ କରାଯାଇଛି ଏହା ଦେଶର ଅଷ୍ଟାଦଶ ରେଳକୋନ୍ର ମାନ୍ୟତା ପାଇଛି ପୂର୍ବତଟ ରେଳବାଇରେ ଅନ୍ତର୍ଭୁକ୍ତ ଥିବା ଓ୍ୱାଲ୍ଟିୟର ଡିଭିଜନକୁ ଦୁଇଭାଗ କରାଯାଇଛି ଆନ୍ଧ୍ରରେ ଥିବା ଏହାର ଗୋଟିଏ ଭାଗ ନବଗଠିତ ଦକ୍ଷିଣତଟ ରେଳପଥର ଅଂଶବିଶେଷ ହୋଇଥିବା ବେଳେ ଅନ୍ୟ ଭାଗଟି ପୂର୍ବତଟ ଅଧୀନରେ ରହିବ ଏହି ଅଞ୍ଚଳଗୁଡ଼ିକ ନୂଆକରି ଗଠିତ ହେବାକୁ ଥିବା ରାୟଗଡ଼ା ଡିଭିଜନରେ ଅନ୍ତର୍ଭୁକ୍ତ ହେବ

ଟ୍ରମ୍ପ କିମ୍ ମିଟ୍ ଭିଏତ୍ନାମାର ରାଜଧାନୀ ହାନୋଇଠାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ଉତ୍ତରକୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍ଙ୍କ ମଧ୍ୟରେ ଦ୍ଧିତୀୟ ପର୍ଯ୍ୟାୟ ଶୀର୍ଷ କଥାବାର୍ତ୍ତା ଆରମ୍ଭ ହୋଇଛି କିମ୍ଙ୍କ ସହ ମଧ୍ୟାହୁ ଭୋଜନ ପରେ ଟ୍ରମ୍ପ୍ ଏକ ଟ୍ୱିଟ୍ କରି ଜଣାଇଛନ୍ତି ଯେ ଏହି ଆଲୋଚନା ବେଶ୍ ଫଳପ୍ରଦ ହୋଇଛି ସାମ୍ଭାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ଟ୍ରମ୍ପ୍ କହିଛନ୍ତି ଯେ ଆଶବିକ ନିରସ୍ତ୍ରିକରଣ ନୀତିରେ ସେ ଅଟଳ ଏବଂ ଉତ୍ତର କୋରିଆକୁ ତାହାର ଅଣୁଅସ୍ତ୍ର ନିର୍ମାଣ ଯୋଜନାକୁ ପରିହାର କରିବାକୁ ପଡ଼ିବ ଆଜି ଦୁଇପକ୍ଷଙ୍କ ମଧ୍ୟରେ ଅନ୍ତିମ ପର୍ଯ୍ୟାୟ କଥାବାର୍ତ୍ତା ପରେ ଏକ ମିଳିତ ଘୋଷଣାନାମା ପ୍ରକାଶ ପାଇବ ପ୍ରେଜ୍ ଗାନ୍ଧିଜୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ଗାନ୍ଧିକୀଙ୍କ ଆଦର୍ଶର ଏବେ ମଧ୍ୟ ପ୍ରାସଙ୍ଗିକତା ରହିଛି

ଉପରାଷ୍ଟ୍ରପତି ଏମ୍ଭେଙ୍କୟାନାଇଡ଼ୁ ତାଙ୍କ ଭାଷଣରେ ଏହି ଟ୍ରଷ୍ଟ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟ ସହ ଯୁବକ ଯୁବତୀମାନଙ୍କୁ ଆତ୍ମନିଯୁକ୍ତି ପାଇଁ ତାଲିମ ଦେଉଥିବାରୁ ତାହାର ଉଚ୍ଚ ପ୍ରଶଂସା କରିଥିଲେ ରାଜ୍ୟପାଳ ଇଏସ୍ଏଲ୍ ନରସିଂହମ୍ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଏହି ଉସବରେ ଯୋଗ ଦେଇଥିଲେ ଅରୁଣାଚଳ ସିଚୁଏସନ୍ ଅର୍ଭୁଶାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ରାଜ୍ୟର ପୁଲିସ୍ ପ୍ରଶାସନରେ ଏକ ବଡ଼ଧରଣର ପରିବର୍ତ୍ତନ ପାଇଁ ମତ ଦେଇଛନ୍ତି ଇଟାନଗରଠାରେ ଗତକାଲି ସେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସଂପର୍କରେ ସମୀକ୍ଷା କରିବା ବେଳେ କହିଛନ୍ତି ଯେ ହିଂସାକାଣ୍ଡ ଓ ଗଣ୍ଡଗୋଳକୁ ସଫଳତାର ସହ ମୁକାବିଲା କରିବା ପାଇଁ ପୁଲିସ୍ ବାହିନୀରେ ବଡ଼ଧରଣର ପରିବର୍ତ୍ତନର ଆବଶ୍ୟକତା ରହିଛି ପୁଲିସ୍ ବାହିନୀ ସତର୍କ ଓ ସଜାଗ ଥିଲେ ରାଜ୍ୟରେ ଏତେବଡ଼ ହିଂସାକାଣ୍ଡ ଘଟିନଥାନ୍ତା ବୋଲି ସେ ସୂଚନା ଦେଇଛନ୍ତି ତୁରନ୍ତ ରାଜ୍ୟରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ଉଦ୍ୟମ କରିବାକୁ ସେ ପୁଲିସ୍ ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି ବାହାର ରାଜ୍ୟର ଲୋକଙ୍କୁ ସ୍ଥାୟୀ ଆବାସିକ ପ୍ରମାଣପତ୍ର ପ୍ରଦାନ ନୀତିକୁ ବିରୋଧ କରି ସ୍ଥାନୀୟ ଲୋକମାନେ ଭୀଷଣ ହିଂସାକାଣ୍ଡ ଭିଆଇବା ସହ କେତେକ ମନ୍ତ୍ରୀ ଓ ଅଧିକାରୀଙ୍କ ଘର ପୋଡ଼ାଜଳା କରିଥିଲେ ସରକାର ଏବେ ଏହି ପ୍ରମାଣପତ୍ର ପ୍ରଦାନ ନୀତିରୁ ଓହରି ଯାଇଛନ୍ତି ବୋଲି ଶ୍ରୀ ଖାଣ୍ଡୁ କହିଚ୍ଛନ୍ତି

ଏହି ଘଟଣାରେ ଏକ ପ୍ରତିଷ୍ଠିତ ସଂଗଠନର ମୁଖ୍ୟ ସଂପୃକ୍ତ ଥିବା ଜଣାପଡ଼ିଛି ସେ ଏବଂ ତାଙ୍କର ସହଯୋଗୀମାନେ ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବାର ଜଣାପଡ଼ିବା ପରେ ତାଙ୍କ ବାସଭବନ ଏବଂ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା ଏକ ସରକାରୀ ଇସ୍ତାହାର ଅନୁସାରେ ଏହି ବ୍ୟକ୍ତିଜଣଙ୍କ ହୋଟେଲ୍ ଖଣି ଓ ଅନ୍ୟାନ୍ୟ ବ୍ୟବସାୟରେ ସଂପୃକ୍ତ ଏବଂ ସେ ବିପୁଳ ଅର୍ଥ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବିନିଯୋଗ କରୁଥିବାର ନିର୍ଭରଯୋଗ୍ୟ ତଥ୍ୟ ପ୍ରମାଣ ମିଳିଛି ସେ ଟିକସ ଫାଙ୍କି ଏହି ସବୁ ଅର୍ଥକୁ ଦେଶ ବିରୋଧୀ କାର୍ଯ୍ୟରେ ଲଗାଉଥିବା ଜଣାପଡ଼ିଛି ଘଟଣାର ଅଧିକ ତଦନ୍ତ ଚାଲିଛି